ଅଗଷ୍ ତୂତୀୟ ସପ୍ତାହରେ ଯୁକ୍ତ ଦୁଇ ବିଙ୍କାନ ଓ ବାଶିଜ୍ୟ ଏବଂ ଅଗଷ୍ଟମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ

କରୋନା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବତିବାରେ ଲାଗିଛି

ସହରରେ ସଟଡାଉନ ବୃଦ୍ଧିକୁ ନେଇ କିଛି ସାମାଜିକ ଗଣମାଧ୍ଧମରେ ପ୍ରଚାର କାଯାଇଥିଲା ତେବେ ସିଏମ୍ସି କମିଶନର ଏହି ଖବର ସଂପର୍ଶ୍କ ମିଥ୍ୟା ବୋଲି ଜଣାଇଛନ୍ତି